କହିଲେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ମାଗଶାରେ ମିଳିବ ଟୀକା

କରୋନା ଯୋଦ୍ଧାଙ୍କ ମାଗଣାରେ ଟୀକା ଦିଆଯିବ ବୋଲି ମନ୍ତୀ ଶ୍ରୀ ଦାସ ଗଣମାଧ୍ଧମକୁ ସୂଚନା ଦେଇଛନ୍ତି ତିନୋଟି ପର୍ଯ୍ୟାୟଭୁକ୍ତ କରୋନା ଯୋଦ୍ଧାଙ୍କ ମାଗଶା ଟୀକା ମିଳିବ

ବୟକ୍ତିଙ୍କୁ ମଧ୍ଧ ମାଗଶାରେ ଟୀକା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି